ଏହି ଘଟଣା ନେଇ ଶ୍ରୀ ମୋଦି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହୋଇଛନ୍ତି ଦେଶର କେତେକ ସ୍ଥାନରେ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ଏପରି ଘଟଣାକୁ ସ୍ୱରାଷ୍ଟ୍ର ବିଭାଗ ଗୁରୁତ୍ୱର ସହ ଗ୍ରହଣ କରିଛି ଘଟଣା ରୋକିବା ପାଇଁ ରାଜ୍ୟଗୁଡ଼ିକ ଉପଯୁକ୍ତ ପଦକ୍ଷେପ ନେବାକୁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ କୁହାଯାଇଛି ଘଟଣାରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷାନ ଗ୍ରହଣ କରିବାକୁ କୁହାଯାଇଛି

ଅମିତ୍ ଶାହା ଷ୍ଟାଚ୍ୟ ପ୍ରତିମ୍ଭର୍ତ୍ତି ଭଙ୍ଗା ଘଟଣାରେ କଡ଼ିତ ଥିବା ଦଳୀୟ କର୍ମୀଙ୍କ ବିରୋଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଚେତାବନୀ ଦେଇଛନ୍ତି ଶ୍ରୀ ଶାହା ଦଳର ତାମିଲ୍ନାଡୁ ଓ ତ୍ରିପୁରା ଶାଖା ସହ ଆଲୋଚନାବେଳେ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଟ୍ୱିଟ୍ ଜରିଆରେ ସେ କହିଛନ୍ତି ବିଜେପି ଗଠନମୂଳକ ରାଜନୀତିରେ ବିଶ୍ୱାସ କରେ ଏବଂ କାହାର ପ୍ରତିମ୍ଭି ଭାଙ୍ଗିବାକୁ ସମର୍ଥନ କରେ ନାହିଁ ଶ୍ରୀ ଶାହା କହିଛନ୍ତି ବିକେପି ବହୁବିଧ ଭାବନା ଓ ଆଦର୍ଶଦ୍ୱାରା ଗଠିତ ଭାରତକୁ ବିଶ୍ୱାସ କରେ ସେ ଆହୁରି କହିଛନ୍ତି ଭାରତର ବିବିଧତା ଏବଂ ଗଠନମୂଳକ ଆଲୋଚନା ଦେଶକୁ ସୁଦୃତ୍ କରିଛି ବିଜେପି ଅଧ୍ୟକ୍ଷ କହିଛନ୍ତି ଲୋକମାନଙ୍କ ଜୀବନଶୈଳୀରେ ଆଖିଦୂଶିଆ ପରିବର୍ତ୍ତନ ଆଶିବା ହେଉଛି ତାଙ୍କ ଦଳର ମୁଖ୍ୟ ଉଦ୍ଦେଶ୍ୟ